ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯିବେ

ସେ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି

ଶ୍ରୀ ମୋଦୀ କଲ୍ଲାନାଇ କେନାଲ୍ ସମ୍ପ୍ରଦାରଣ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ

ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ପୂର୍ବରୁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳେ ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଉତ୍ତର ଚେନ୍ନାଇର ସେହି ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା କ୍ଷୁଦ୍ର ଓ କୂଟୀରଶିଳ୍ପ ଗୁଡ଼ିକୁ ବିଶେଷ ଲାଭ ପହଞ୍ଚିବ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି କେରଳର କୋଚିଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ସହରରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ପୋଲିସ ସହର ଉପରେ କୌଣସି ଡ୍ରୋନ୍ର ଉଡ଼ାଣକୁ ନିଷେଧ କରିଛି

ଏହି ପ୍ରକଳ୍ପ ଆକ୍ରିଲେଟ୍ ଆକ୍ରିଲିକ୍ ଏସିଡ୍ ଓ ଅକ୍ନୋ ଆଲକୋହଲ୍ ଉତ୍ପାଦନ କରିବ ଏହି ପଦାର୍ଥଗୁଡ଼ିକୁ ଭାରତ ବିଦେଶରୁ ଆମଦାନୀ କରୁଛି

ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରଠାରେ ଆନ୍ତର୍ଜାତିକ କ୍ରୁଜ୍ ଟର୍ମିନାଲ୍ 'ସାଗରିକା'କୁ ଉଦ୍ଘାଟନ କରିବେ

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରଠାରେ ସାଉଥ୍ କୋଲ୍ ବର୍ଥର ପୂର୍ନ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ଅବସରରେ କେରଳ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଉପସ୍ଥିତ ରହିବେ

ଏହି ବିଲ୍ରେ ଜାନ୍ମୁ କାଶ୍ମୀର କ୍ୟାଡରକୁ ଅର୍ଣାଚଳ ପ୍ରଦେଶ ଗୋଆ ମିଜୋରାମ ଓ ସମସ୍ତ କେନ୍ ଶାସିତ ଅଞ୍ଚଳ କ୍ୟାଡର ସହ ମିଶ୍ରଣ କରାଯିବାର ବ୍ୟବସ୍ଥା ରହିଛି ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ଜାମ୍ମ କାଶ୍ୱୀରରେ ପଞ୍ଚାୟତିରାଜ ଆରମ୍ଭ ହୋଇଛି

ସେ କହିଛନ୍ତି ଜାମ୍ପୁ ଓ କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ଓ ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ସେ କହିଛନ୍ତି ଜାମ୍ମୁ ଓ କାଶ୍ମୀରକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ଚାହାନ୍ତି କେନ୍ଦ୍ର ଶାସିତ ଅଞ୍ଚଳର ଦୂରଦୂରାନ୍ତ ଇଲାକାରେ ବିକାଶ ଅଣାଯିବା ପ୍ରତି ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି

ଏ ସମ୍ଭନ୍ଧୀୟ ବିଲ୍ର ଜାଞ୍ଚୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ସହ କୌଣସି ସମ୍ପର୍କ ନାହିଁ ଓ ଠିକ୍ ସମୟରେ ଜାମ୍ମୁ କାଶ୍ମୀରକୁ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି

ଲୋକସଭାରେ କଂଗ୍ରେସ ନେତା ଅଧିରରଞ୍ଜର ଚୌଧୁରୀ କହିଛନ୍ତି ସରକାର ବିଲ୍ ଆଣିବା ସମୟରେ ଅନେକ ପ୍ରତିଶ୍ରତି ଦେଇଥିଲେ କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିନାହିଁ

ଏନ୍ଡିଏ ସରକାର ସ୍ଥାନାନ୍ତରିତ ପଣ୍ଡିତମାନଙ୍କୁ କାମ୍ଗୁ ଓ କାଶ୍ମୀରକୁ ଫେରାଇ ଆଣିବାରେ ଅସଫଳ ରହିଥିବାର ଶ୍ରୀ ଚୌଧୁରୀ କହିଛନ୍ତି ଟିଏମ୍ସିର ସୌଗତ ରାୟ ଜାନ୍ଗୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ସେଠାରେ କ'ଣ କାର୍ଯ୍ୟ ହୋଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି ସେଠାରେ ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ

ଜାନ୍ମୁ କାଶ୍ମୀରକୁ କେତେବେଳେ ରାଜ୍ୟର ମାନ୍ୟତା ମିଳିବ ବୋଲି ମଧ୍ୟ ସେ ଜାଶିବାକୁ ଚାହିଁଥିଲେ

ଏହି ଅବସରରେ ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଦେଶରେ ଯେତେଶୀଘ୍ର ପ୍ରତିଷେଧକ ଟିକା ଦିଆଯିବ ସେତେଶୀଘ୍ର ଆମେ କୋବିଡରୁ ମୁକ୍ତ ହୋଇପାରିବା

କୃଷି ମନ୍ତ୍ରଣାଳୟ କହିଛି ସରକାର ସର୍ବନିମୁ ସହାୟକ ମୂଲ୍ୟରେ ଧାନ ସଂଗ୍ହ କରିବା କ୍କାରି ରଖିଛନ୍ତି

ଏହାପରେ କାତିସଂଘ ସାଧାରଣ ପରିଷଦ ଏହାକୁ ଅନୁମୋଦନ କରିଥିଲା ୟୁନେସ୍କୋର କହିବା ଅନୁସାରେ ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ନିଜର ଭୂମିକା ନିଭାଇ ଆସିଛି ଓ ଲୋକମାନଙ୍କ ପାଖରେ ଗଣତାନ୍ତିକ ମୂଲ୍ୟବୋଧଗୁଡ଼ିକୁ ପହଞ୍ଚାଇ ପାରିଛି